ଉତ୍ତମ ମାନର ଉଚ୍ଚଶିକ୍ଷା ପ୍ରତି ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି

ଆଜି ସନ୍ଧ୍ୟାରେ ନରେନ୍ଦ୍ର ମୋଦି ଆପ୍ ମାଧ୍ୟମରେ ସେ ଟୀକାମଗଡ଼ ଶିକର୍ କୋଟା କୋର୍ବା ଓ ବୁଲନ୍ସହରର ବୁଥ୍ସରୀୟ କର୍ମୀମାନଙ୍କ ସହ କଥାବାର୍ତ୍ତାବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିରୁ ଦେଶର ଦ୍ରତ ବିକାଶ ଓ ଅଗ୍ରଗତିର ପ୍ରମାଣ ମିଳୁଛି ସେ କହିଛନ୍ତି ସରକାର ଷ୍ଟାର୍ଟଅପ୍ ନବୀକରଣ ଓ କୃଷି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି ବିଜୁଳି ଦେଶର ଦୂରଦୂରାନ୍ତ ଅଞ୍ଚଳରେ ପହଞ୍ଚ ପାରିଛି ଓ ଏହି ପରିବର୍ତ୍ତନ ସମଗ୍ର ଦେଶରେ ପରିଲକ୍ଷିତ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଛତିଶଗଡ଼ ଏକ ଯୁବା ରାଜ୍ୟ ଓ ଏକ ସଫଳ ରାଜ୍ୟରେ ପରିଣତ ହେବାପାଇଁ ଏହାର ଯଥେଷ୍ଟ କ୍ଷମତା ଓ ଶକ୍ତି ରହିଛି

ଶ୍ରୀ ମୋଦି କହିଛନ୍ତି ମେରା ବୁଥ୍ ସବ୍ସେ ମଜବୁତ୍ ସଙ୍କଳ୍ପ ପ୍ରତ୍ୟେକ ବୃଥ୍ୟସରୀୟ କର୍ମୀ ଦୀପାବଳି ସମୟରେ ନେବା ଉଚିତ ଶ୍ରୀ ମୋଦି କହିଛନ୍ତି ଏହା ବିଜେପିର ସୌଭାଗ୍ୟ ଯେ ପାର୍ଟି ଭିତରେ ଅତ୍ୟନ୍ତ ପରିଶ୍ରମୀ ଉତ୍ଗୀକୃତ ଓ ନିସ୍ୱାର୍ଥପର କର୍ମୀ ରହିଛନ୍ତି ଯେଉଁମାନେ ସେମାନଙ୍କର କଠୋର ପରିଶ୍ରମ ବଳରେ ପାର୍ଟିକୁ ଆଗକୁ ଆଗେଇ ନେଉଛନ୍ତି କଣ୍ଣୋଟକ ବାଇପୋଲ୍ କର୍ଷ୍ଣାଟକର ତିନୋଟି ଲୋକସଭା ଆସନ ଓ ଦୁଇଟି ବିଧାନସଭା ଆସନ ଉପନିର୍ବାଚନରେ ମତଦାନ ଶେଷ ହୋଇଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ମଙ୍ଗଳବାର ଦିନ ଭୋଟ୍ଗଣତି ହେବ ଶିବମୋଗା ଆସନରୁ ୟେଦିୟୁରାପ୍ପା ବେଲାରୀ ଆସନର୍ ଶ୍ରୀରାମ୍ରଲ୍ ଓ ମାଣ୍ଡିଆ ଆସନର୍ ପ୍ରଟ୍ଟରାଜ୍ର ସାଂସଦ ପଦର୍ ଇସଫା ଦେବା ପରେ ଏହି ଆସନଗୁଡ଼ିକ ପାଇଁ ଉପନିର୍ବାଚନ କରାଯାଇଛି ଗତ ମେ ମାସରେ ସେମାନେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସେହିଭଳି ଜାମଖଣ୍ଡିର କଂଗ୍ରେସ ବିଧାୟକ ସିଦ୍ଦୁ ନ୍ୟାମଗୌଡ଼ଙ୍କର ପରଲୋକ ଘଟିବା ଏବଂ ରାମନଗର ଆସନରୁ ଶ୍ରୀକୁମାର ସ୍ୱାମୀ ଓହରି ଯିବାରୁ ସେହି ଦୁଇ ଆସନପାଇଁ ଉପନର୍ବାଚନ କରାଯାଇଛି ଛତିଶଗଡ଼ ସ୍କୃଟିନିଂ ଛତିଶଗଡ଼ର ଦ୍ୱିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆକି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଛି

ଗତକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ସୋମବାର ରହିଛି

ଇତିମଧ୍ୟରେ ନିର୍ବାଚନ କମିଶନ୍ ସେନାବାହିନୀରେ କାର୍ଯ୍ୟରତ ଭୋଟର୍ମାନଙ୍କ ପାଇଁ ପ୍ରଥମ ଥର ଲାଗି ଇ ପୋଷ୍ଟାଲ୍ ବ୍ୟାଲଟ୍ ଯୋଗାଉଛି ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଇ ପୋଷ୍ଟାଲ୍ ବ୍ୟାଲଟ୍ ଡାଉନ୍ଲୋଡ୍ କରିବାର ଆକି ଶେଷ ଦିନ ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆକି ଉତ୍ତରାଖଣ୍ଡ ଗସ୍ତରେ ଯାଇ ହରିଦ୍ୱାରଠାରେ ପହଞ୍ଚବା ପରେ ସେ ପ୍ରଥମ ଜ୍ଞାନକ୍ୟକୁ ଉଦ୍ଘାଟନ କରିଛନ୍ତି ଉତ୍ତରାଖଣ୍ଡ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ହରିଦ୍ୱାରର ପତଞ୍ଜଳି ବିଶ୍ୱବିଦ୍ୟାଳୟ ଦ୍ୱାରା ମିଳିତ ଭାବେ ଏହାର ଆୟୋଜନ କରାଯାଇଥିଲା ରାଷ୍ଟ୍ରପତି ରଷିକେଷ ଏମ୍ସ୍ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ କହିଛନ୍ତି ଯୁବ ଡାକ୍ତରମାନେ ସେନାବାହିନୀ ଯବାନମାନଙ୍କ ଭଳି ଚ୍ୟାଲେଞ୍ଗୁଡ଼ିକୁ ସମ୍ମୁଖୀନ ହେବା ସହ ଉତ୍ଗୀକୃତ ସେବା ପ୍ରଦାନ କରିବା ଉଚିତ ରାଷ୍ଟ୍ରପତି କହିଛନ୍ତି ଅଧିକାଂଶ ବିଭାଗରେ ବାଳିକାମାନେ ସ୍ୱର୍ଷପଦକ ପାଇଥିବାରୁ ଏହା ଆମ ସମସ୍ତଙ୍କପାଇଁ ଗୌରବର ବିଷୟ ସେ କହିଛନ୍ତି ଏଥିରୁ କେବଳ ସେମାନଙ୍କର ଉତ୍ଗର ପ୍ରମାଣ ମିଳିଛି ତା' ନୁହେଁ ବିଭିନ୍ନ କ୍ଷେତ୍ରରେ ସେମାନେ ଅଗ୍ରଗତି ହାସଲ କରିବାରୁ ସମାଜ କ୍ଷମତାପନ୍ନ ହେଉଛି ଏଲ୍ପିଜି ସିଏସ୍ସି ଲୋକମାନଙ୍କୁ ଏଲ୍ପିଜି ସମ୍ବନ୍ଧୀୟ ସେବା ପ୍ରଦାନପାଇଁ ତୈଳ ବିକ୍ରୟକାରୀ କମ୍ପାନୀ ଓ ସାଧାରଣ ସେବାକେନ୍ଦ୍ରଗୁଡ଼ିକ ମଧ୍ୟରେ ଏକ ବୁଝାମଣା ସ୍କାରକ ପତ୍ର ସ୍ୱାକ୍ଷରିତ ହୋଇଛି ଏଲ୍ପିଜି ସିଲିଣର୍ ଭରିବା ନୂଆ ସଂଯୋଗ ବୁକିଂ ଓ ସିଲିଣ୍ଡର ବଣ୍ଟନ ଭଳି କାର୍ଯ୍ୟ ଏବେ ସାଧାରଣ ସେବାକେନ୍ଦ୍ରଗୁଡ଼ିକ ମଧ୍ୟମରେ ହେବ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଇଲେକ୍ଟ୍ରୋନିକ୍ ଓ ଆଟି ମନ୍ତ୍ରୀ ରବୀଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ନ୍ତଆଦିଲ୍ଲୀରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଏଲ୍ପିଜି ସମ୍ଭନ୍ଧୀୟ ସେବା ଦୂରଦୂରାନ୍ତ ଅଞ୍ଚଳର ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ଏହି ରାଜିନାମା ଏକ ମାଇଲ୍ସ୍ସମ୍ଭ ସଦୂଶ ସେ କହିଛନ୍ତି ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭା ବିକାଶ ମନ୍ତ୍ରଣାଳୟ ମଧ୍ୟ ସାଧାରଣ ସେବାକେନ୍ଦ୍ରଗୁଡ଼ିକର ସହାୟତା ନେଇପାରିବ ଏଚ୍ପି ୱେଦର ଭୂମଧ୍ୟ ସାଗରୀୟ ଅଞ୍ଚଳରୁ ବାୟୁ ପ୍ରବାହଜନିତ ପାଗରେ ପରିବର୍ତ୍ତନ ଯୋଗୁଁ ହିମାଚଳ ପ୍ରଦେଶରେ ବର୍ଷା ଓ ତୁଷାରପାତ ହୋଇଛି ରାଜ୍ୟର ପାହାଡ଼ିଆ ଅଞ୍ଚାରେ ତୁଷାରପାତ ହୋଇଥିବାବେଳେ ସମତଳ ଅଞ୍ଚଳ ଓ ନିମ୍ବ ଅଞ୍ଚଳରେ ବ୍ୟାପକ ବର୍ଷା ହୋଇଛି

ତୁଷାରପାତ ଏପର୍ଯ୍ୟନ୍ତ ବଳବତ୍ତର ରହିଛି ରାଜ୍ୟରେ ସାନି ବର୍ଷା ଓ ତୁଷାରପାତ ଯୋଗୁଁ ଶୀତଲହରୀ ଅନୁଭୂତ ହେଉଛି ତେବେ ସମତଳ ଅଞ୍ଚଳର ରବିଫସଲ ପାଇଁ ଏହି ବର୍ଷା ଲାଭଦାୟକ ସାବ୍ୟସ୍ତ ହୋଇଛି ଜନ୍ମୁ କାଶ୍ମୀରରେ ଶ୍ରୀନଗର ଜନ୍ମୁ ଜାତୀୟ ରାଜପଥକୁ ଖରାପ ପାଗ ଯୋଗୁଁ ପୁନର୍ବାର ବନ୍ଦ୍ କରିଦିଆଯାଇଛି

ମସାନୀ କଂଗ୍ରେସ ମଧ୍ୟପ୍ରଦେଶରେ ବିଜେପି ନେତା ସଞ୍ଜୟ ସିଂ ମସାନୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ତାଙ୍କୁ ପାର୍ଟିକୁ ଆମନ୍ତ୍ରଣ ଜଣାଇ ବରିଷ୍ଠ କଂଗ୍ରେସ ନେତା କମଲନାଥ କହିଛନ୍ତି ସଞ୍ଜୟ ସିଂ ମଧ୍ୟପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଯୁବରାଜ ସିଂ ଚୌହାନଙ୍କର ଘନିଷ୍ଠ ସମ୍ପର୍କୀୟ କମଲନାଥ କହିଛନ୍ତି ଶ୍ରୀ ମସାନୀଙ୍କ କଂଗ୍ରେସରେ ଯୋଗଦେବା ନିଷ୍ପଭିରୁ ରାଜ୍ୟରେ ବିକାଶର ଏକ ନ୍ତୁଆ ଧାରାର ଆରମ୍ଭ ପାଇଁ ଲୋକମାନଙ୍କର ଇଚ୍ଛାର ପ୍ରତିଫଳନ ଘଟିଛି ସାବରିମାଳା ସାବରିମାଳାସ୍ଥିତ ପ୍ରସିଦ୍ଧ ଆୟାପ୍ସା ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଆକ୍ଟି ମଧ୍ୟରାତ୍ରୀର୍ ନିଷେଧାଦେଶ ଲାଗ୍ର ହେବ ସୋମବାର ଦିନ ପ୍ରଜାର୍ଚ୍ଚନା ପାଇଁ ମନ୍ଦିରକୁ ଖୋଲାଯିବ ସବୁ ବୟସର ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରଜା କରିବାପାଇଁ ପ୍ରବେଶ କରିବାର ଅନୁମତି ପ୍ରଦାନ କରି ସୁପ୍ରିମ୍କୋର୍ଟ ସମ୍ପ୍ରତି ଦେଇଥିବା ରାୟ ପରିପ୍ରେକ୍ଷୀରେ କୌଣସି ପ୍ରକାରର ଅପ୍ରୀତିକର ଘଟଣାକ୍ ଏଡ଼ାଇବାପାଇଁ ଏହି ନିଷେଧାଦେଶ ଲାଗ୍ର କରାଯାଉଛି ଆମ ସମ୍ଭାଦଦାତା ଜଣାଇଛନ୍ତି ନିଷେଧାଦେଶ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ

ପାଣିପାଗ ବିଭାଗ କହିଛି ଏହାର ପ୍ରଭାବରେ ତାମିଲ୍ନାଡୁ ଓ ପୁଦୁଚେରୀର ଅଧିକାଂଶ ଅଞ୍ଚଳରେ ସ୍ୱଚ୍ଚରୁ ମଧ୍ୟମ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି

ଦିଲ୍ଲୀ ପଲ୍ୟସନ୍ କେନ୍ଦ୍ରୀୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡ଼ କହିଛି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ସ୍ତରରେ ରହିଛି ସୋମବାର ପର୍ଯ୍ୟନ୍ତ ବାୟୁର ମାନ ଏପରି ଖରାପ ରହିବାର ଅନୁମାନ କରାଯାଉଛି ପରିବେଶ ମନ୍ତ୍ରଣାଳୟଦ୍ୱାରା ଗଠିତ ସ୍ୱତନ୍ତ କ୍ରିୟାନୁଷ୍ଠାନ ଟିମ୍ଗୁଡ଼ିକ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳର ବିଭିନ୍ନ ସ୍ଥାନ ଗସ୍ତ କରି ପ୍ରଦୃଷଣ ମାତ୍ରା ସମ୍ବନ୍ଧରେ ରିପୋର୍ଟମାନ ପଠାଉଛନ୍ତି ବାୟୁ ଛଣା ବ୍ୟବସ୍ଥା ଥିବା ସ୍ୱତନ୍ତ ବସ୍ ସହରରେ ଚଳାଚଳ କରୁଛି ସହରରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟକୁ ବନ୍ଦ୍ ରଖାଯାଇଛି

ମାଇକ୍ରୋସେଫାଲିରେ ଶିଶୁମାନଙ୍କର ମସ୍ତିଷ୍କର ବିକାଶ ଠିକ୍ଭାବେ ହୋଇ ନ ଥାଏ ଓ ଏହାର ଆକାର ଛୋଟ ରହିଥାଏ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକ ବିବୃତ୍ତି ଦେଇ କହିଛନ୍ତି ସେଠାରେ ପରିସ୍ଥିତିର ଦୈନନ୍ଦିନ ଭିତ୍ତିରେ ସମୀକ୍ଷା କରାଯାଉଛି

ସରକାର ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ତଦାରଖ ବୃଦ୍ଧି କରିଛନ୍ତି

ସେହି ଭୂତାଣୁରେ ମାଇକ୍ରୋସେଫାଲିର କୌଣସି ଲକ୍ଷଣ ନ ଥିବାର ଜଣାପଡ଼ିଛି ବିବୂଭିରେ ପୁଣି କୁହାଯାଇଛି ଜିକା ଭୂତାଣୁ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଓ ଏହା ବ୍ୟାପିବାକୁ ରୋକିବାପାଇଁ ସ୍ବଚନା ଶିକ୍ଷା ଓ ଅନ୍ୟାନ୍ୟ ଯୋଗାଯୋଗ ପଦାର୍ଥ ଲୋକମାନଙ୍କ ପାଖରେ ପହଞ୍ଚାଯାଉଛି

ଏହି ରୋଗର ଲକ୍ଷଣଗୁଡ଼ିକ ହେଲା କ୍ୱର ଆସିବା ଶରୀର କୁଶ୍ଡେଇହେବା ଚକ୍ଷୁପ୍ରଦାହ ମାଂସପେଶୀ ଓ ଗଣ୍ଠିରେ ଯନ୍ତ୍ରଣା ମୁଣ୍ଡବ୍ୟଥା ମାନସିକ ଅଶାନ୍ତି